ଗତକାଲି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଭଳି ସଙ୍କଟ ସମୟରେ ଆମ ଦେଶର ଯୁବବର୍ଗ ଓ ମହିଳାମାନେ ନିକ୍କର ପ୍ରତିଭା ଓ ଦକ୍ଷତା ବଳରେ କିଛି ନୃତନ ପ୍ରୟୋଗ ଆରମ୍ଭ କରିଛନ୍ତି ବିହାରର ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ମଧୁବନୀ ଚିତ୍ରକଳା ରହିଥିବା ମାସ୍କ ପ୍ରସ୍ତୁତି ଆରମ୍ଭ କଲେ ଏବଂ ଖୁବ୍ କମ୍ ଦିନ ମଧ୍ୟରେ ଏହା ଲୋକପ୍ରିୟ ମଧ୍ୟ ହେଲା ମଧୁବନୀ ଚିତ୍ରକଳା ରହିଥିବା ଏହି ମାସ୍କ ସେଠାକାର ପରମ୍ପରାର ପ୍ରଚାର କରୁଛି ଏବଂ ସ୍ଥାନୀୟ ଲୋକଙ୍କୁ ସୁସ୍ଥ ରଖିବା ସହ ଉପାର୍ଜନର ମାଧ୍ୟମ ମଧ୍ୟ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଭାରତର ହସ୍ତତନ୍ତ ଓ ହସ୍ତଶିଳ୍ପ ଭିତରେ ଶହ ଶହ ବର୍ଷର ଗୌରବମୟ ଇତିହାସ ଆବଦ୍ଧ ହୋଇ ରହିଛି ଏହି ଅବସରରେ ପ୍ରତ୍ୟେକ ନାଗରିକ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପର ଅଧିକ ବ୍ୟବହାର କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି ଏଥିସହ ଏ ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କୁ ଅବଗତ କରାଇବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଏକ ବଡ଼ ଭାଗ ବର୍ତ୍ତମାନ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛି ବିହାର ଓ ଆସାମ୍ର ଅନେକାଞ୍ଚଳ ବନ୍ୟାଦ୍ୱାରା ବିଶେଷଭାବେ ପ୍ରଭାବିତ ହୋଇଛି ତେବେ ଏହି ବପଦ ସମୟରେ ସାରା ଦେଶ ସେମାନଙ୍କ ସହ ଦୂଢ଼ ଭାବେ ଛିଡ଼ା ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି ପିଏମ୍ ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ଭାରତ ଏକଜ୍ରଟ୍ ହୋଇ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ସଂଗ୍ରାମ ଚଳାଇଛି ଏବଂ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମର ଆରୋଗ୍ୟ ହାର ଅଧିକ ରହିଛି ସେହିପରି ମୃତ୍ୟୁହାର ମଧ୍ୟ ଅଧିକାଂଶ ଦେଶ ତ୍ରଳନାରେ କମ୍ ରହିଛି ବୋଲି ସେ କହିଛନ୍ତି ଗୋଟିଏ ଜୀବନର ହାନି ଦ୍ରଃଖଦାୟକ ମାତ୍ର ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ଦେଶ ସଫଳ ହୋଇପାରିଛି କରୋନାର ବିପଭି ଯେପର୍ଯ୍ୟନ୍ତ ବଳବତ୍ତର ଅଛି ସେ ପର୍ଯ୍ୟନ୍ତ ଜନସାଧାରଣ ଅଧିକ ସତର୍କତା ଅବଲମ୍ଭନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି ନିଜକୁ ଏବଂ ଅନ୍ୟମାନଙ୍କୁ ଏହି ରୋଗରୁ ରକ୍ଷା କରିବା ସକାଶେ ଘରୁ ବାହାରକୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧିବାପାଇଁ ସେ ପରାମର୍ଶ ଦେଇଛନ୍ତି ଏବର୍ଷର ସ୍ୱାଧୀନତା ଦିବସ ଅବସରରେ ଏହି ମହାମାରୀରୁ ମୁକ୍ତି ପାଇଁ ଅଙ୍ଗୀକାରବଦ୍ଧ ହେବା ସକାଶେ ସେ ଯୁବାପିଡ଼ିଙ୍କ ସମେତ ସମଗ୍ର ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଅଭିନବତାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବିହାରର ଯୁବାପିଢ଼ି ସୂଚନା ପାଇବା ପରେ ଜୟପୁର ଓ ଭୁବନେଶ୍ୱରରୁ ପ୍ରଶିକ୍ଷଣ ନେଇ କିପରି ମୁକ୍ତା ଚାଷ ଆରମ୍ଭ କରିଛନ୍ତି ସେ ବିଷୟର ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଛନ୍ତି ସେମାନେ କେବଳ ଉପାର୍ଜନ କରି ଆତ୍କନିର୍ଭର ହେଉ ନାହାନ୍ତି ବରଂ ଅନ୍ୟ ରାଜ୍ୟରୁ ମୁଜାଫର୍ପୁର ବେଗୁସରାଇ ଓ ପାଟନାକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାରେ କିପରି ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ସେ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ପିଏମ୍ କାର୍ଗିଲ୍ ବିଜୟ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ରକୁ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ ଯବାନମାନଙ୍କ ଉଚ୍ଚ ମନୋବଳ ଓ ସାହସର ବିଜୟ ବୋଲି କହିଛନ୍ତି ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ମନ କଥା ବାଣ୍ଟିବାକୁ ଯାଇ ଶ୍ରୀ ମୋଦି ଶହୀଦ୍ ଓ ସେମାନଙ୍କର ମା'ଙ୍କ ନିକଟରେ ନତମସ୍ତକ ହୋଇଛନ୍ତି

ଯେଉଁଭଳି ପରିସ୍ଥିତିରେ କାର୍ଗିଲ୍ ଯୁଦ୍ଧ ଆରମ୍ଭ ହୋଇଥିଲା ତାହା କେବେବି ଭୁଲିହେବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି ପାକିସ୍ତାନ ଏହାର ଆଭ୍ୟନ୍ତରୀଣ ସଙ୍କଟରୁ ନଜର ହଟେଇବା ଉଦ୍ଦେଶ୍ୟରେ ଭାରତ ମାଟିରେ ଅନୁପ୍ରବେଶ ପାଇଁ ଉଦ୍ୟମ ଆର୍ୟ କରିଥିଲା ଯେତେବେଳେ ଭାରତ ପାକିସ୍ତାନ ସହ ସୌହାଦର୍ଯ୍ୟପୂର୍ଣ୍ଣ ସମ୍ପର୍କ ରଖିବାପାଇଁ ପ୍ରୟାସ କରୁଥିଲା ଏହାର ପ୍ରତିକ୍ରିୟାରେ ପାକିସ୍ତାନ ସବୁବେଳେ ପଛରୁ କୁଠାରଘାତ କରୁଥିଲା ଭାରତୀୟ ସେନାର ଶୌର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ସମଗ୍ର ବିଶ୍ୱ ଭାରତର ଏହି ଶକ୍ତିକୁ ଦେଖିପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯୁଦ୍ଧ ସମୟରେ ଜନସାଧାରଣ ଯାହା କୁହନ୍ତି ବା କରନ୍ତି ସେସବୁର ସେନାର ମନୋବଳ ଉପରେ ବିଶେଷ ପ୍ରଭାବ ରହିଛି ସେନାର ମନୋବଳ ଓ ସମ୍ମାନ ବୂଦ୍ଧି କଲା ଭଳି ମନ୍ତବ୍ୟ ବ୍ୟବହାର ଓ ବିବୂତ୍ତି ସମସ୍ତଙ୍କର ରହିବା ଉଚିତ ବୋଲି ସେ କହିଛନ୍ତି ରାଷ୍ଟ୍ର ସର୍ବୋପରି ମନ୍ତ୍ରଦ୍ୱାରା ଦେଶବାସୀ ଏକତା ସୂତ୍ରରେ ବାନ୍ଧି ହୋଇଥିବାର ସନ୍ଦେଶ ସେନାର ସାମର୍ଥ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ଏହି କେନ୍ଦ୍ରଗୁଡିକ ଦେଶର ନମୁନା ପରୀକ୍ଷା କ୍ଷମତାକୁ ବୃଦ୍ଧି କରିବା ସହ ମାମଲାଗୁଡ଼ିକର ଆଗୁଆ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ଏହି ମହାମାରୀ ବ୍ୟାପିବାକୁ ନିୟନ୍ତ୍ରଣ କରିବା ଦିଗରେ ସହାୟକ ହେବ ଏହି ତିନୋଟି କେନ୍ଦ୍ର ନୋଇଡା କୋଲକତା ଓ ମୁମ୍ଭାଇରେ ପ୍ରତିଷ୍ଠା କରାଯାଇଛି

ଏହି ଅତ୍ୟାଧୁନିକ ପରୀକ୍ଷାଗାରରେ କାର୍ଯ୍ୟରତ କର୍ମଚାରୀମାନେ ସେଠାରେ ବ୍ୟବହୃତ ସଂକ୍ରାମକ ଉପକରଣ ସହିତ ଅପେକ୍ଷାକୃତ କମ୍ ସଂସ୍କର୍ଶରେ ଆସିବେ ମହାମାରୀ ପରବର୍ତ୍ତୀ ସମୟରେ ଏହିସବୁ ପରୀକ୍ଷାଗାରରେ ହେପାଟାଇଟିସ୍ ବି' ଓ ସି' ଏଚଆଇଭି ଓ ଡେଙ୍ଗୁ ଆଦି ରୋଗର ପରୀକ୍ଷା କରାଯାଇପାରିବ ରିକଭରି ରେଟ୍ ଦେଶରେ ଗତକାଲି ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଲୋକ କୋଭିଡ ନାଇଷ୍ଟିନରୁ ଆରୋଗ୍ୟ ଲାଭ କରିଛନ୍ତି

ପରୀକ୍ଷଣ ଅନ୍ୱେଷଣ ଓ ଚିକିହା ନୀତିକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପରାମର୍ଶ ଦେଇଛି

ସେହିପରି ଘରୋଇ ପରୀକ୍ଷାଗାରରେ ମଧ୍ୟ ଗୋଟିଏ ଦିନରେ ଅଣାଅଶୀ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ସରକାରୀ ଓ ବେସରକାରୀ କ୍ଷେତ୍ରର ଉଦ୍ୟମରେ ବ୍ୟାପକ ପରୀକ୍ଷଣ ସହିତ ହସପିଟାଲ ଭିତ୍ତିଭୂମି ବୃଦ୍ଧିଦ୍ୱାରା ମାମଲାଗ୍ରଡିକର ଆଗ୍ରଆ ଚିହ୍ରଟ ଓ ତ୍ରରନ୍ତ କାର୍ଯ୍ୟାନ୍ରଷ୍ଣାନ ଫଳରେ କୋଭିଡ୍ ନାଇଷ୍ଟିନ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ସମ୍ଭବ ହୋଇପାରୁଛି ବୋଲି ମନ୍ତଶାଳୟ କହିଛି

ବିଶ୍ୱର ସର୍ବନିମ୍ନ ମୃତ୍ୟୁହାର ଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ଅନ୍ୟତମ ନଡ୍ଗା ଡିଫେନ୍ନ ଭାରତୀୟ କନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ରା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତିରକ୍ଷା କ୍ଷେତ୍ର ଉପରେ ସର୍ବଦା ଅଧିକ ଗୁର୍ରତ୍ୱ ଦେଇଆସୁଛନ୍ତି

ଶ୍ରୀ ନଡ୍ରା କହିଛନ୍ତି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ବୀର ଯବାନ୍ଙ୍କ ରଣକୌଶଳଦ୍ୱାରା ପାକିସ୍ତାନ କାର୍ଗିଲ୍ ଯୁଦ୍ଧରେ ପରାଜୟର ସ୍ୱାଦ ଚାଖିବାକୁ ବାଧ୍ୟ ହୋଇଥିଲା ଦେଶର ସୁରକ୍ଷା ଲାଗି ସୀମାରେ ଯବାନମାନଙ୍କ ତ୍ୟାଗକୁ ଭାରତ ସର୍ବଦା ମନେ ରଖିବ

ପ୍ରଧାନମନ୍ତ୍ରୀ ଦେଶ ମଧ୍ୟକୁ ଅନୁପ୍ରବେଶ ପ୍ରତି ଶ୍ରନ୍ୟ ସହନଶୀଳତା ନୀତି ସର୍ବଦା ଆପଣେଇଛନ୍ତି ବୋଲି ଶ୍ରୀ ନଡ୍ଡା କହିଚ୍ଚନ୍ତି

ଆସାମରେ ସମ୍ପ୍ରତି ବର୍ଷା ବନ୍ୟା ଏବଂ ଭୂସ୍ଖଳନଦ୍ୱାରା କ୍ଷୟଗ୍ରସ୍ତ ହୋଇଥିବା ଭିଭିଭୂମିର ପୁନରୁଦ୍ଧାର ଏବଂ ମରାମତି କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ଡକୁର ସିଂହ କହିଛନ୍ତି ସେ କହିଛନ୍ତି ବନ୍ୟାଜନିତ କ୍ଷୟକ୍ଷତିର ଭରଣା ପାଇଁ ଉତ୍ତର ପୂର୍ବାଞ୍ଚଳ ମନ୍ତ୍ରଣାଳୟ ଅନ୍ତର୍ଗତ ଉତର ପୂର୍ବାଞ୍ଚଳ ପରିଷଦ ପକ୍ଷରୁ ଆବଶ୍ୟକ ସାହାଯ୍ୟ ଯୋଗାଇ ଦିଆଯାଇଯିବ ମନ୍ତ୍ରଣାଳୟ ମଧ୍ୟ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ପାଇଁ ବିଭିନ୍ନ ସରକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଉତ୍ସରୁ ସହାୟତା କରିବ ନରେନ୍ଦ୍ର ମୋଦିଙ୍କ ସରକାରରେ ଉତ୍ତର ପୂର୍ବାଞ୍ଚଳ ଜନସାଧାରଣଙ୍କ କଲ୍ୟାଣ ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ଡକ୍ଟର ସିଂହ କହିଛନ୍ତି କେନ୍ଦ୍ର ସରକାର ଆସାମ ଅରୁଣାଚଳ ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳର ଅନ୍ୟାନ୍ୟ କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହାର ତଦାରଖ କରିବା ସହ ସେ ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି